ତେବେ ଆକି ଗୃହକୁ ଅନିର୍ଦ୍ଦିଷ୍ କାଳ ପାଇଁ ମୁଲତବୀ ରଖାଯାଇଛି

ଅନ୍ୟପକ୍ଷରେ ଗୃହର ସମସ୍ତ ସଦସ୍ୟ କରୋନା ଆକ୍ରାନ୍ତ ବାଚସ୍ବତି ଓମ୍ ବିଲାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଧାନସଭା ରାଜ୍ୟ ବିଧାନସଭା ବଜେଟ ଅଧିବେଶନର ଦିତୀୟ ପର୍ଯ୍ୟାୟ ବୈଠକର ଆକି ଦ୍ୱାଦଶ ଦିବସରେ ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି

କରୋନା ଓଡ଼ିଶା ରାଜ୍ୟରେ ପୁଶି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି

ଏଥିଲାଗି ନମୋ ଆପ୍ କିୟା ମାଇଁ ଗଭ୍ ଓପନ ଫୋରମ୍ରେ ଜନସାଧାରଣ ନିଜ ନିଜର ମତାମତ ଉପସ୍ତାପନ କରିପାରିବେ